ପୂର୍ବ ଲଦାଖ୍ର ଗଲ୍ୱାନ୍ ଉପତ୍ୟକାରେ ଭାରତ ଓ ଚୀନ୍ ସୈନ୍ୟମାନଙ୍କ ମଧ୍ୟରେ ସମ୍ପ୍ରତି ଘଟିଥିବା ହିଂସାତ୍କକ ସଂଘର୍ଷ ପରିପ୍ରେକ୍ଷୀରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି

ସେ କହିଥିଲେ ପରିସ୍ଥିତି ଯାହା ହେଉନା କାହିଁକି ଭାରତ ଏହାର ଆତ୍ମସମ୍ମାନ ଓ ପ୍ରତ୍ୟେକ ଇଞ୍ଚ ଜମିର ସୂରକ୍ଷା କରିବାକୁ ସଙ୍କଚ୍ଚବଦ୍ଧ ଏମ୍ଇଏ ଗଲ୍ୱାନ୍ ଭ୍ୟାଲି ବୈଦେଶିକ ମନ୍ତ୍ରଣାଳୟ କହିଛି ଭାରତ ଓ ଚୀନ୍ ମଧ୍ୟରେ ପୂର୍ବ ଲଦାଖ୍ସ୍ଥିତ ସୀମା ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନାମଳକ ପରିସ୍ଥିତିକୁ ସୁଧାରିବାପାଇଁ ଉଭୟ ଦେଶର ସେନା ଓ କୃଟନୈତିକ ସ୍ତରରେ କଥାବାର୍ତ୍ତା ଚାଲିଛି

ଚୀନ୍ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ଓ ଯୋଜନାବଦ୍ଧ ଆକ୍ରମଣ ଯୋଗୁଁ ନିୟନ୍ତ୍ରଣ ରେଖା ଅଞ୍ଚଳରେ ହିଂସା ଘଟିବା ସହ ଜୀବନହାନି ଘଟିଛି

ଭାରତ ସର୍ବଦା ନିୟନ୍ତ୍ରଣ ରେଖାକ୍ ସମ୍ମାନ ଦେବା ସହିତ ନିଜ ସୀମା ଅଞ୍ଚଳରେ କାର୍ଯ୍ୟକଳାପକୁ ସୀମିତ ରଖିଥାଏ ବୋଲି ଶ୍ରୀ ଶ୍ରୀବାସ୍ତବ କହିଚ୍ଚନ୍ତି

କରୋନା ସଂକ୍ରମଣ ଆରମ୍ଭ ହେବାଠାର୍ର କୌଣସି ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧକ ସଂକ୍ରମଣ

ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲାଭ କର୍ତ୍ତିବା ଲୋକମାନଙ୍କର ଅନୁପାତରୁ ଭାରତ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଠିକ୍ ସମୟରେ ରଣକୌଶଳ ଗ୍ରହଣ କରିଥିବାର ସ୍ୱଷ୍ଟ ହୋଇଛି ମନ୍ତ୍ରଣାଳୟ କହିଛି କୋଭିଡ୍ କଟକଣା ଲାଗୁ ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପକ୍ଷରୁ ସମନ୍ଧିତ ଉଦ୍ୟମ ଭଳି ଉପଯୁକ୍ତ ପଦକ୍ଷେପ ଗ୍ରହଣ ଯୋଗୁଁ ଭୂତାଣୁ ସଂକ୍ରମଣକୁ ବହ୍ରମାତ୍ରାରେ ରୋକାଯାଇ ପାରିଛି

କୌଣସି ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମ୍ରନା ପରୀକ୍ଷା

ଆଇସିଏମ୍ଆର୍ ନମୁନା ପରୀକ୍ଷା ପାଇଁ ଅଧିକରୁ ଅଧିକ ପରୀକ୍ଷାଗାରକୁ ଅନୁମତି ଦେବା ପ୍ରକ୍ରିୟା ଜାରି ରଖିଛି

ପିଏମ୍ ରିଭ୍ୟୁ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉତ୍ତର ପ୍ରଦେଶର ବାରାଶାସୀରେ ହୋଇଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଆକି ସମୀକ୍ଷା କରିଛନ୍ତି ଏକ ଡ୍ରୋନ୍ ସହାୟତାରେ ନିଆଯାଇଥିବା ଭିଡ଼ିଓ ଚିତ୍ରକୁ ବୈଠକରେ ଉପସ୍ଥାପନ କରାଯାଇଥିଲା କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ହୋଇଥିବା ବିକାଶମ୍ବଳକ କାର୍ଯ୍ୟର ସେହି ଭିଡ଼ିଓ ଚିତ୍ରରେ ଉପସ୍ଥାପନ କରାଯାଇଥିଲା ବୈଠକ ସମୟରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଆଲୋଚନା କରାଯାଇଛି କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର ଅଗ୍ରଗତିକୁ ସମୀକ୍ଷା କରି କାଶୀ ବିଶ୍ୱନାଥ ପରିସରର ବିକାଶ କାର୍ଯ୍ୟ ସମୟରେ ଯେତେସବ୍ଧ ପ୍ରରାତନ ମନ୍ଦିର ବାହାରିଛି ସେଗୁଡ଼ିକର ସୁରକ୍ଷା ଓ ସାରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ସେ କହିଛନ୍ତି ସେହି ମନ୍ଦିରଗୁଡ଼ିକର ଗୁରୁତ୍ୱ ବିଷୟରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ଯେପରି ଭଲଭାବରେ କାଶିପାରିବେ ସେଥିପାଇଁ ଇତିହାସବିତ୍ ଓ ସ୍ଥପତିମାନଙ୍କର ସାହାଯ୍ୟ ନିଆଯିବା ଆବଶ୍ୟକ ଓ ମନ୍ଦିରଗୁଡ଼ିକ କେତେ ପୁରାତନ ତାହା କାଶିବା ଲାଗି ଅଧ୍ୟୟନ କରାଯିବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି ଯେଉଁ ତୀର୍ଥଯାତ୍ରୀମାନେ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରୁଛନ୍ତି ସେମାନଙ୍କୁ ମନ୍ଦିର ବିଷୟରେ ସମସ୍ତ ତଥ୍ୟ ଜଣାଇବା ଲାଗି ପର୍ଯ୍ୟଟକ ଗାଇଡ୍ମାନଙ୍କ ସହ ମିଶି କାଶୀ ବିଶ୍ୱନାଥ ଟ୍ରଷ୍ଟ ଏକ ଯୋଜନା ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ସମସ୍ତ ପ୍ରକଳ୍ପର ପୁଙ୍ଗାନୁପୁଙ୍ଗ ସମୀକ୍ଷା କରିଛନ୍ତି

ସେଗ୍ରଡ଼ିକ ମଧ୍ୟରେ ହୱିଟାଲ୍ ଜାତୀୟ ଜଳପଥ ରିଙ୍ଗ୍ ରୋଡ୍ ବାଇପାସ୍ ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ର ରୁଦ୍ରାକ୍ଷ ନିର୍ମାଣ ପ୍ରଭୃତି ଅନ୍ତର୍ଭୁକ୍ତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମ୍ପର୍ଷ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ଅତ୍ୟାଧୁନିକ ମୌଳିକ ଡାଞ୍ଚାର ନିର୍ମାଣ ପାଇଁ ଅଣପୁନର୍ବ୍ୟବହାରକ୍ଷମ ଶକ୍ତିର ଅଧିକରୁ ଅଧିକ ଉପଯୋଗ ସକାଶେ ଶ୍ରୀ ମୋଦି କହିଛନ୍ତି ଏଲ୍ଇଡି ବଲ୍ବଯୁକ୍ତ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବା କାର୍ଯ୍ୟ ମିଶନ୍ ମୋଡ଼୍ରେ କରାଯିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି

କଂଗ୍ରେସରୁ କେସି ବେଣୁଗୋପାଳ ଓ ନିରଜ ଡାଙ୍ଗି ପ୍ରତିଦ୍ୱନ୍ଦ୍ୱିତା କରୁଥିଲାବେଳେ ବିଜେପିରୁ ରାଜେନ୍ଦ୍ର ଗେହଲଟ୍ ଏବଂ ଓଁକାର ସିଂହ ଲଖୱାତ୍ ପ୍ରତିଦ୍ୱନ୍ଦିତା କରୁଛନ୍ତି

କିନ୍ତୁ ଚତୁର୍ଥ ଆସନଟିରେ ଦୁଇ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବ କୋଭିଡ୍ ନାଇଣ୍ଟିନ୍ ଦୃଷ୍ଟିରୁ ନିର୍ବାଚନ କମିଶନ୍ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି ପ୍ରତ୍ୟେକ ବିଧାୟକଙ୍କର ଶରୀରର ତାପମାତ୍ରା ଯାଞ୍ଚ କରାଯାଇଛି ଓ ମତଦାନ ସମୟରେ ମାସ୍କ ପରିଧାନ ଏବଂ ଶାରୀରିକ ଦୂରତା ବଜାୟ ରଖାଯିବା ପ୍ରତି ଧ୍ୟାନ ଦିଆଯାଇଛି ଯେଉଁ ବିଧାୟକମାନଙ୍କ ଶରୀରରେ କ୍ୱର କିୟା ଅନ୍ୟାନ୍ୟ ଲକ୍ଷଣ ଥିଲା ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

ସେଠାରେ ଆଜି ସକାଳୁ ମତଦାନ ଆରମ୍ଭ ହୋଇଥିଲା ସକାଳୁ ବିଧାୟକମାନେ ମାସ୍କ୍ ପରିଧାନ କରି ମତଦାନ କରିବାପାଇଁ ଆସିଥିଲେ ଓ ମତଦାନ କେନ୍ଦ୍ରରେ ଶାରୀରିକ ଦୂରତା ବଜାୟ ରଖାଯାଇଥିଲା ସମସ୍ତ ବିଧାୟକଙ୍କର ଶରୀରର ତାପମାତ୍ରା ମପାଯାଇଥିଲା ମଣିପୁରରେ ଏକମାତ୍ର ରାଜ୍ୟସଭା ଆସନ ପାଇଁ ମତଦାନ ଶେଷ ହୋଇଛି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ଓ ତାଙ୍କର ମନ୍ତିମଣ୍ଡଳର ସଦସ୍ୟବୃନ୍ଦ ମତଦାନ କରିଛନ୍ତି ମେଘାଳୟରେ ଏକମାତ୍ର ରାଜ୍ୟସଭା ଆସନ ପାଇଁ ମତଦାନ କାର୍ଯ୍ୟ ସମ୍ପନ୍ନ ହୋଇଛି ଶାସକ ମେଘାଳୟ ଡେମେକ୍ରାଟିକ୍ ଆଲାଏନ୍ ଓ ବିରୋଧୀ କଂଗ୍ରେସ ସମାନ ସ୍ତରରେ ରହିଛନ୍ତି ଶାହା ସତ୍ୟେନ୍ଦ୍ର ଜୈନ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି

ଦିଲୁୀ ଉପରାଜ୍ୟପାଳ ଅନିଲ୍ ବୈଜଲ୍ ମଧ୍ୟ ଶ୍ରୀ ଜୈନ୍ଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶ୍ରୀ ଜୈନ୍ଙ୍କର ଫୁସ୍ଫୁସ୍ରେ ସଂକ୍ରମଣ ବୁଦ୍ଧି ପାଇବାରୁ ତାଙ୍କୁ ଅକ୍ସିକେନ୍ ଦିଆଯାଉଛି ଆଇଟି ମିନିଷ୍ଟ୍ରି ଆପ୍ ଷ୍ଟୋର୍ସ ମୋବାଇଲ୍ ଆପ୍ ଷ୍ଟୋରର କେତେଗ୍ରଡ଼ିଏ ଆପ୍ର ବ୍ୟବହାର ନିଷିଦ୍ଧ କରାଯାଇଥିବା ନେଇ ନ୍ୟାସନାଲ୍ ଇନ୍ଫର୍ମାଟିକ୍ ସେଣ୍ଟର ଏନ୍ଆଇସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ବହୁଳ ପ୍ରସାରିତ ଖବରକୁ ଇଲେକ୍ଟ୍ରୋନିକ୍ ଓ ସ୍କୃଚନା ପ୍ରପଯୁକ୍ତି ମନ୍ତ୍ରଣାଳୟ ଖଣ୍ଡନ କରିଛି ଏକ ଟ୍ୱିଟ୍ରେ ପତ୍ର ସ୍ଚନା କାର୍ଯ୍ୟାଳୟ ପିଆଇବି କହିଛି ଆଇଟି ମନ୍ତ୍ରଣାଳୟ କିମ୍ବା ଏନ୍ଆଇସି ପକ୍ଷରୁ କେତେକ ମୋବାଇଲ୍ ଆପ୍କୁ ନିଷିଦ୍ଧ କରିବା ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ଏନେଇ ପ୍ରସାରିତ ଖବରକୁ ସମ୍ପର୍ଶ୍ଣ ଗୁଜବ ବୋଲି ପିଆଇବି କହିଛି

ସେଗ୍ରଡ଼ିକରେ କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ବ୍ୟକ୍ତିମାନଙ୍କୁ ରଖାଯାଉଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ନୀତି ଆୟୋଗର ଯୋଜନା ଅନ୍ତସାରେ ରେଳବାଇର ସେହି କୋଚ୍ଗୁଡ଼ିକୁ ପୃଥକୀକରଣ କେନ୍ଦ୍ରରେ ପରିଣତ କରାଯାଇଛି ସେହି କୋଚ୍ଗୁଡ଼ିକରେ ଉତ୍ତମ ବାୟୁ ପ୍ରବାହ ପ୍ରାକୃତିକ ଆଲୋକ ଓ ସମସ୍ତ ପ୍ରକାରର ସ୍ରବିଧାର ବ୍ୟବସ୍ଥା କରାଯାଇଛି